ପିଏମ୍ ଅପ୍ରିକାଲ୍ ଫାଇବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେନ୍ନାଇରୁ ସମୁଦ୍ର ଶଯ୍ୟା ଦେଇ ଆଶ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ବିଛାଯାଇଥିବା ଅପ୍ଳିକାଲ୍ ଫାଇବର୍ ନେଟୱର୍କକୁ ଆଜି ଉଦ୍ଘାଟନ କରିଛନ୍ତି

ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି ଏହି ପ୍ରକଳ୍ପ ଜୀବନଯାପନ ପ୍ରଣାଳୀକୁ ସହଜ କରିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସର ଏକ ଅଂଶବିଶେଷ ସେ କହିଛନ୍ତି ଏହି ପ୍ରକଳ୍ପ ଯୋଗୁଁ ଆକ୍ଷାମାନ ନିକୋବର ଦ୍ୱୀପପୁଞ୍ଜରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋସାହନ ମିଳିବ ନିର୍ଦ୍ଧାରିତ ସମୟର ପୂର୍ବରୁ ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଲୋକମାନଙ୍କୁ ଏହା ସ୍ୱାଧୀନତା ଦିବସର ଉପହାର ସେ କହିଚ୍ଚନ୍ତି ଏହା ଦ୍ୱାରା କେବଳ ଯେ ଆଶ୍ଡାମାନ ନିକୋବର ଦ୍ୱୀପପୁଞ୍ଚର ଲୋକମାନେ ଉପକୂତ ହେବେ ତା'ନୁହେଁ ଏହା ଦ୍ୱାରା ସାମୁଦ୍ରିକ ବାଣିଜ୍ୟ କାରବାର ମଧ୍ୟ ବୃଦ୍ଧି ପାଇବ ଶ୍ରୀ ମୋଦୀ କହିଛନ୍ତି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ହାଇସ୍କିଡ୍ ଟେଲିଫୋନ୍ ନେଟୱର୍କ ବ୍ୟବସ୍ଥା ସ୍ଥାପନ ହୋଇପାରିଥିବାରୁ ସେହି ଅଞ୍ଚଳର ଲୋକମାନଙ୍କ ପାଇଁ ଆଜି ଏକ ଶୁଭମୁହୂର୍ତ୍ତ ଏହା ଦ୍ୱାରା ସେଠାକାର ଲୋକମାନେ ଡିଜିଟାଲ୍ ଭାରତର ସମସ୍ତ ସୁବିଧା ପାଇପାରିବେ ପର୍ଯ୍ୟଟନର ବିକାଶ ପାଇଁ ଯୋଗାଯୋଗ ବ୍ୟବସ୍ଥା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଶ ବୋଲି ବର୍ଷ୍ଣନା କରି ପ୍ରଧାନମନ୍ତ୍ରୀ ଆଶ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ବୁଲିବାକୁ ଯାଉଥିବା ପର୍ଯ୍ୟଟକମାନଙ୍କୁ ଏହା ବହୁ ମାତ୍ରାରେ ଆକୃଷ୍ଟ କରିବ ବୋଲି କହିଛନ୍ତି ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ ଏସ୍ସି ୟୁଜିସି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ବିଶ୍ୱବିଦ୍ୟାଳୟ ପରୀକ୍ଷାଗୁଡ଼ିକୁ ବାତିଲ କରିବା ପାଇଁ ମହାରାଷ୍ଟ୍ର ଓ ଦିଲ୍ଲୀ ରାଜ୍ୟ ସରକାରମାନେ ନେଇଥିବା ନିଷ୍ପତ୍ତି ଉପରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ଆଜି ବିଶ୍ୱବିଦ୍ୟାଳୟ ମଙ୍କୁରୀ କମିଶନକୁ ସମୟ ଦେଇଛନ୍ତି ଦୁର୍ବପାକ ପରିଚାଳନା ଆଇନ ପରୀକ୍ଷା ସମ୍ଭନ୍ଧୀୟ ୟୁଜିସ୍ ବିଞ୍ଜପ୍ତି ଉପରେ ଲାଗୁ ହୋଇପାରିବ କି ନାହିଁ ସେ ସଂକ୍ରାନ୍ତରେ ମଧ୍ୟ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ୟୁଜିସିକ୍ କହିଛନ୍ତି ଜଷ୍ଟିସ୍ ଅଶୋକ ଭୂଷଣ ଆର୍ ସୁଭାଷ ରେଡ୍ଜୀ ଓ ଏମ୍ଆର୍ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଆଜି ଏସମ୍ଭନ୍ଧୀୟ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ପୂର୍ବରୁ ଦିଲ୍ଲୀ ଓ ମହାରାଷ୍ଟ୍ର ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆଫିଡାଭିଟ୍ ଦାଖଲ କରି କୋଭିଡ ସଂକ୍ରମଣ ଯୋଗୁଁ ପରୀକ୍ଷା କରାଇବା ସମ୍ଭବପର ନୁହେଁ ବୋଲି ଦର୍ଶାଇଥିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଆତ୍ମନିର୍ଭରଶୀଳ ଭାରତର ଭିଜନକୁ ସାକାର କରିବା ପାଇଁ ଏହି ସପ୍ତାହ ପାଳନ କରାଯାଉଛି ଆତ୍କନର୍ଭର ଭାରତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜ୍ଞାନକୌଶଳର ଉପଯୋଗରେ ଉତ୍ପାଦନ କରାଯିବାକୁ ଗୁରୁତ୍ୱ ଦିଆଯାଉଛି

ସେହି ଅସ୍ତ୍ରଶସ୍ତ୍ରଗୁଡ଼ିକ ମଧ୍ୟରେ ବିମାନ ବାହିନୀର ପରିବହନ ବିମାନ ହାଲ୍କା ଲଢୁଆ ବିମାନ ପାରମ୍ପରିକ ବୁଡ଼ାଜାହାଜ ଓ କ୍ରୁଜ୍ କ୍ଷେପଶାସ୍ତ୍ର ପ୍ରଭୃତି ଅନ୍ତର୍ଭୁକ୍ତ

ଏହା ଦେଶୀୟ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକୁ ପ୍ରୋସାହିତ କରିବ ପ୍ରତିରକ୍ଷାମନ୍ତ୍ରୀ କହିଥିଲେ ଦେଶୀୟ ଜ୍ଞାନକୌଶଳରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିବାକୁ ତାଙ୍କ ମନ୍ତ୍ରଣାଳୟ ବର୍ତ୍ତମାନ ସମ୍ପୂର୍ଣ୍ଣ ସମର୍ଥ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଡାକରା ଭିତ୍ତିରେ ପ୍ରତିରକ୍ଷା ମନ୍ତ୍ରଶାଳୟ ଏହି ପଦକ୍ଷେପ ନେଇଛି

ହାତୀମାନଙ୍କ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଉଛି

ହାତୀ ଶିକାର ସେମାନଙ୍କର ପ୍ରାକୃତିକ ବାସସ୍ଥଳି ନଷ୍ଟ କରାଯିବା ମଣିଷ ଓ ହାତୀ ମୁହାଁମୁହିଁ ଓ ହାତୀମାନଙ୍କୁ ଘଉଡ଼ାଇବା ପାଇଁ ଗ୍ରହଣ କରାଯାଉଥିବା ଅନିୟମିତ ପଦ୍ଧତିଗୁଡ଼ିକ ଆଫ୍ରିକୀୟ ଓ ଏସୀୟ ହାତୀମାନଙ୍କ ପାଇଁ ସବୁଠୁ ବଡ଼ ବିପଦ ସୃଷ୍ଟି କରୁଛି

କୋଭିଡ୍ ସଂକ୍ରମଣ ଆରମ୍ଭ ହେବା ପରେ ଶ୍ରୀଲଙ୍କାର ସ୍କୁଲ୍ଗୁଡ଼ିକ ବନ୍ଦ ରହିଥିଲା ପୂର୍ବରୁ ଉଚ୍ଚ ଶ୍ରେଣୀଗୁଡ଼ିକୁ କିଛିସପ୍ତାହ ପାଇଁ ଖୋଲାଯାଇଥିବା ବେଳେ ଆକିଠାରୁ ସବୁଶ୍ରେଣୀ ପାଇଁ ଶିକ୍ଷାଦାନ ଆରମ୍ଭ ହୋଇଛି ସ୍କୁଲ୍ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶାରୀରିକ ଦୂରତା ବଜାୟ ରଖାଯିବା ଉଦ୍ଦେଶ୍ୟରେ ସ୍କୁଲ୍ଗୁଡ଼ିକୁ ଆକ୍ତିଠାରୁ ପର୍ଯ୍ୟାୟ ଭିଭିରେ ଖୋଲାଯାଉଛି

ସେଠାରେ ମାଧ୍ୟମିକ ଶ୍ରେଶୀ ମଧ୍ୟରେ ନବମରୁ ତ୍ରୟୋଦଶ ଶ୍ରେଣୀ ଆସୁଛି ଶ୍ରୀଲଙ୍କାରେ କୋଭିଡ୍ ସଂକ୍ରମଣ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଓ କେବଳ ବିଦେଶରୁ ଆସୁଥିବା କାଁ ଭାଁ ଯାତ୍ରୀଙ୍କର ନମୁନା ପରୀକ୍ଷା ପରେ ସେମାନେ ସଫକ୍ରମିତ ହୋଇଥିବାର ଜଣାପଡ଼ୁଛି

ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ନେତୃତ୍ୱର ସରକାର ସଫଳତାର ସହ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା କରିଥିବା ଯୋଗୁଁ ସେଠାର ସଂପ୍ରତି ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ଏହା ମୁଖ୍ୟ ପ୍ରସଙ୍ଗ ଥିଲା

ସେମାନେ ସମସ୍ତେ ଦକ୍ଷିଣ ଋଷର ବୋଲଗୋଗ୍ରାଦ ଷ୍ଟେଟ୍ ମେଡ଼ିକାଲ୍ ୟୁନିଭରସିଟିର ଛାତ୍ର ଥିଲେ ବୋଲଗା ନଦୀରେ ସେମାନେ ବୁଡ଼ିଯାଇ ପ୍ରାଣହରାଇଥିବାର ଖବର ମିଳିଛି ଗତ ଶନିବାର ଦିନ ସେମାନେ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ ଜଣେ ଛାତ୍ର ଭାସିଯିବାରୁ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ତିନିକଣ ଭାସିଯାଇଥିଲେ

ଲେବାନନ୍ରେ ସଂସ୍କାର ଅଣାଯିବା ଲାଗି ସେଠାରେ ହେଉଥିବା ଦାବିକୁ ସେ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ଶ୍ରୀ ଟ୍ରମ୍ପ୍ କହିଛନ୍ତି ଏହି ତଦନ୍ତରେ ଲେବାନନ ସରକାରଙ୍କୁ ସହାୟତା କରିବାକୁ ଆମେରିକା ସଂପ୍ରର୍ଣ୍ଣ ପ୍ରସ୍ତୁତ ଅଛି ହ୍ପାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଲେବାନନରେ ପରିସ୍ଥିତି ଶାନ୍ତ ରହିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ୍ ଆହ୍ବାନ ଦେବା ସହ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ଆହ୍ପାନକୁ ବୈଧ ବୋଲି ଦର୍ଶାଇଛନ୍ତି ଲେବାନନରେ ସ୍ପଚ୍ଛତା ସଂସ୍କାର ଓ ଉତ୍ତରଦାୟିତା ଅଣାଯିବା ପାଇଁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ପାଇଁ ଆହ୍ୱାନ ଦିଆଯାଇଛି ଲେବାନନ ସେନାବାହିନୀ କହିଛି ବିରୁଟ ବିସ୍ଫୋରଣରେ ଆଉ କେହି ଜୀବିତ ଥିବାର ଆଶା ମଉଳିଯାଇଛି ସେଠାରେ ବିସ୍କୋରଣ ପରେ ଖୋଜାଖୋଜି ଓ ଉଦ୍ଧାରକାର୍ଯ୍ୟ ଶେଷ ହୋଇଯାଇଛି ଇତିମଧ୍ୟରେ ଲେବାନନ ପରିବେଶ ମନ୍ତ୍ରୀ ଡାମିଆନୋସ୍ କତ୍ତାର ଗତକାଲି ତାଙ୍କ ପଦରୁ ଇସଫା ଦେଇଛନ୍ତି